ପ୍ରଧାନମନ୍ତୀ ଆକି ପୂର୍ବାହ୍ବରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାର ବାରୁଅଠାରେ ଅନୁଷିତ ସାଧାରଶ ସଭାରେ ଉଦ୍ବୋଧନ ଦେଇଥିଲେ

ସବ୍ ନାଗରିକ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ଉଚିତ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବାରେ ତାଙ୍କର ଆକି ଶେଷଦିନ

ମୁଁ ବଞ୍ଚଥିବା ଯାଏଁ ଲୋକଙ୍କ ସେବା କରିବି ଆପଶମାନେ ମୋତେ ଆଶୀର୍ବାଦ କରନ୍ତୁ ବିଜେପି ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏବଂ ଓଡ଼ିଶା ପ୍ରତି କେନ୍ଦର ବାରମ୍ୟାର ଅବହେଳା କରିଆସ୍ସଛି

ଯାକପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଧନେଶ୍ୱରଠାରେ ଆୟୋଜିତ ଏକ ନିର୍ବାଚନ ସଭାରେ ଯୋଗ ଦେଇ ସେ ଏହା କହିଛନ୍ତି